ସେ କହିଛନ୍ତି ଭାରତ ଏମିତି ଗୋଟିଏ ଦେଶ ନୁହଁ ଯିଏ କଠିନ ସମୟରେ ଆଶା ହରାଇ ଦେବ

ଏହା ସହ ଜନସାଧାରଣଙ୍କୁ କରୋନା କଟକଣା ପାଳନ କରିବାକୁ ନିବେଦନ କରିଛନ୍ତି

ଶ୍ରୀ ପ୍ରଧାନ ଟୁଇଟ୍ କରି କହିଛନ୍ତି କେନ୍ଦ୍ର ସରକାର କ୍ରମାଗତଭାବେ ଅନ୍ନଦାତାଙ୍କ ହାତମୁଠାକୁ ଅଧିକ ମଜବୁତ୍ କରୁଛନ୍ତି

ପୂର୍ବରୁ କରୋନା ସଂକ୍ରମଣକୁ ଦୂଷ୍ଟିରେ ରଖି ଆସନ୍ତାକାଲି ପର୍ଯ୍ୟନ୍ତ ନନକାନନକୁ ବନ୍ଦ ରଖାଯାଇଥିଲା

ଭଦ୍ରକ ଓ କେସ୍ରାପଡ଼ା ଜିଲ୍ଲାରେ କୋଭିଡ୍ ମାର୍ଗଦର୍ଶିକାକୁ ପାଳନ କରି ସମସେ ନିଜ ଘରେ ରହି ନମାଜ ପାଠ କରିଥିଲେ